ଏମ୍ଇଏ ଇରାନ୍ ଆମେରିକା ଓ ଇରାନ୍ ଉଭେଜନାରୁ ନିବୃତ ରହିବା ପାଇଁ ଭାରତ ଆହ୍ୱାନ କରିଛି ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ସମଗ୍ର ବିଶ୍ୱପାଇଁ ଏକ ସତର୍କ ଘଣ୍ଟି ସଦୂଶ ହୋଇଥିବା ବେଳେ ପରିସ୍ଥିତି ଅଧିକ ଜଟିଳ ନ ହେବା ଉଚିତ୍ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ମନ୍ତ୍ରଣାଳୟ ଆହୁରି କହିଛି ଶାନ୍ତି ସ୍ଥିରତା ଓ ନିରାପତ୍ତା ସେହି ଅଞ୍ଚଳ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଇରାନ୍ର ରିଭଲ୍ୟୁସନାରୀ ଗାର୍ଡସ୍ କୁଦସ୍ ବାହିନୀର କମାଣ୍ଡର କାସେମ ସୋଲେମାନିଙ୍କୁ ଆମେରିକା ଇରାକ୍ରେ ହତ୍ୟା କରିବା ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି ପରିସ୍ଥିତି ଆହୁରି ଜଟିଳତା ଆଡ଼କୁ ଗତି କରିବା ଉଚିତ୍ ନୁହେଁ ବୋଲି ଭାରତ କହିଛି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ ନିରନ୍ତର ଭାବେ ସଂଯମତା ବଜାୟ ରଖିବା ସପକ୍ଷରେ ଯୁକ୍ତିବାଢ଼ି ଆସିଛି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ରବର୍ଟ୍ ଓବ୍ରେନ୍ କହିଛନ୍ତି ଇରାନ୍ର ଶକ୍ତିଶାଳୀ ରିଭଲ୍ୟୁସନାରୀ ଗାର୍ଡସ୍ କମାଣ୍ଡର ଜେନେରାଲ୍ କାସେମ ସୋଲେମାନିଙ୍କୁ ମାରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ନିଷ୍କଭି ଅଧିକ ରକ୍ତପାତକୁ ରୋକିବା ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ୱାଶିଂଟନ୍ଠାରେ ଏକ କଲ୍ କନଫରେନ୍ସ ମାଧ୍ୟମରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ଶ୍ରୀ ଓବ୍ରେନ୍ ଅଭିଯୋଗ କରିଛନ୍ତି ମଧ୍ୟପ୍ରାଚ୍ୟ ଅଞ୍ଚଳ ଗସ୍ତରେ ଥିବା ସୋଲେମାନି ଦାମସ୍କସରୁ ଆସି ଇରାକ୍ରେ ପହଞ୍ଚିଥିବାର ଖବର ମିଳିଥିଲା ସେ ଆମେରିକା ସୈନ୍ୟ ଓ କୂଟନୀତିଜ୍ଞମାନଙ୍କ ଉପରେ ଆକ୍ରମଣ କରିବାର ଯୋଜନା ପ୍ରସ୍ତୁତ କରୁଥିଲା ଟ୍ରମ୍ପ୍ ପ୍ରଶାସନର ଏହି ନିଷ୍ପଭିକୁ ଇରାନ୍ ନିନ୍ଦା କରିବା ସହ ପ୍ରତି ଆକ୍ରମଣ ପାଇଁ ଅଙ୍ଗୀକାରବଦ୍ଧ ହୋଇଛି ଗତକାଲି ବାଗଦାଦ୍ ଆନ୍ତର୍ଜାତିକ ବିମାନବନ୍ଦରରେ ସୋଲେମାନିଙ୍କୁ ହତ୍ୟା କରାଯାଇଥିଲା ଏହି ବିମାନ ଆକ୍ରମଣର ଇରାକ୍ର ଶକ୍ତିଶାଳୀ ହସିଦ୍ ଅଲ୍ ସାବି ଅର୍ଦ୍ଧସାମରିକ ବାହିନୀର ଉପମୁଖ୍ୟଙ୍କ ସମେତ କେତେକ ସ୍ଥାନୀୟ ଇରାନ୍ ସମର୍ଥୀତ ସନ୍ତ୍ରାସବାଦୀମାନେ ମଧ୍ୟ ନିହତ ହୋଇଛନ୍ତି

ନଡ୍ରା ଆସାମ ସିଏଏ ଆସାମର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା କହିଛନ୍ତି ଗୌହାଟୀଠାରେ ଦଳର ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଧାର୍ମିକ ନିର୍ଯାତନା କାରଣରୁ ଯେଉଁମାନେ ପ୍ରର୍ବରୁ ଏ ଦେଶକୁ ପଳାଇ ଆସିଛନ୍ତି ନାଗରିକତା ସଂଶୋଧନ ଆଇନ୍ ସିଏଏ ମାଧ୍ୟମରେ କେବଳ ସେମାନଙ୍କୁ ହିଁ ନାଗରିକତା ପ୍ରଦାନ କରାଯିବ

ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ କଂଗ୍ରେସ ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ଶ୍ରୀ ନଡ୍ଥା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍କର ମନମୋହନ ସିଂହ ବାଙ୍ଗଲାଦେଶୀ ହିନ୍ଦୁମାନଙ୍କୁ ନାଗରିକତା ପ୍ରଦାନ ସପକ୍ଷରେ ଥିବା ବେଳେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଆଧାରରେ ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କୁ ନାଗରିକତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ନେଇଛନ୍ତି ଏଥିରେ ଯୋଗଦେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟବାସୀଙ୍କ ଭରସା ଦେଇ କହିଛନ୍ତି ଆସାମ ରାଜ୍ୟ ସବୁବେଳେ ଏକ ବୃହତର ଆସାମିଆ ସମାଜକୁ ଅଗ୍ରାଧିକାର ପ୍ରଦାନ କରି ଚାଲିବ ସେ କହିଛନ୍ତି କଂଗ୍ରେସ ଏବଂ ବାମ ଦଳଗୁଡ଼ିକ ସିଏଏ ଉପରେ ଅପପ୍ରଚାର ଚଳାଇଛନ୍ତି ଜନସାଧାରଣ ଏଭଳି ଗୁଜବକୁ କର୍ଷପାତ ନକରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିବା ସହିତ ମୂଳ ଭାରତୀୟମାନଙ୍କର ସ୍ୱାର୍ଥହାନୀ ହେବା ଭଳି କୌଣସି କାର୍ଯ୍ୟ ବିଜେପି ସରକାର କେବେବି କରିବେ ନାହିଁ ବୋଲି କହିଛନ୍ତି ଇତିମଧ୍ୟରେ ରାଜ୍ୟରେ ସିଏଏ ବିରୋଧରେ ବିକ୍ଷୋଭ ଜାରି ରହିଛି

ଆଜି ଅପରାହ୍ନରେ ହସ୍କିଟାଲ ଗସ୍ତ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଇଲଟ କହିଛନ୍ତି ଶିଶୁମାନଙ୍କ ମୃତ୍ୟୁରେ ସେ ଗଭୀର ଭାବେ ମର୍ମାହତ ସେ କହିଛନ୍ତି ଏହି ଘଟଣାରେ ସରକାରଙ୍କ ପ୍ରତିକ୍ରିୟା ଆଦୌ ସନ୍ତୋଷଜନକ ନୁହେଁ ଶ୍ରୀ ପାଇଲଟ କହିଛନ୍ତି ଯେଉଁମାନେ ନିଜ ନିଜର ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ସେ କହିଛନ୍ତି ଏତେ କମ୍ ସମୟ ମଧ୍ୟରେ ଏତେଗୁଡ଼ିଏ ଶିଶୁଙ୍କର ମୃତ୍ୟୁ ପଛରେ କିଛିନା କିଛି କାରଣ ରହିଛି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରମେଶ ମିନା ଓ ସମବାୟ ମନ୍ତ୍ରୀ ଉଦୟ ଲାଲ ଅଞ୍ଜାନା ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ଥିଲେ ଶ୍ରୀ ପାଇଲଟ ପୀଡ଼ିତମାନଙ୍କ ପରିବାରକୁ ମଧ୍ୟ ଭେଟିଥିଲେ ଲୋକସଭା ବାଚସ୍ୱତି ଆଜି ପୀଡ଼ିତମାନଙ୍କ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରତି ଦେଇଛନ୍ତି ଇତିମଧ୍ୟରେ ହସ୍ୱିଟାଲରେ ଶିଶୁ ମୃତ୍ୟୁ ଘଟଣାର ସମୀକ୍ଷା ପାଇଁ ଅଗ୍ରଣୀ ଶିଶୁ ବିଶେଷଜ୍ଞ ଓ ଅନ୍ୟାନ୍ୟ ବିଶେଷଜ୍ଞ ଡାକ୍ତରମାନଙ୍କର ଟିମ୍ କୋଟାରେ ପହଞ୍ଚିଛି ଘଟଣାର ସମୀକ୍ଷା ଓ ସମସ୍ୟାର ନିଦାନ ପାଇଁ ଆଶୁପଦକ୍ଷେପ ନେବା ସକାଶେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଦଳକୁ ସେଠାକୁ ପଠାଯାଇଛି ଏହି ଉଚ୍ଚସରୀୟ ଟିମ୍ରେ ଜୋଧପୁର ଏମସ୍ର ବିଶେଷଜ୍ଞ ଡାକ୍ତର ଏବଂ ଜୟପୁର ସ୍ୱାସ୍ଥ୍ୟସେବା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ସାମିଲ ଅଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡକ୍ଟର କେକେ ଶର୍ମା ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଏହି କେନ୍ଦ୍ରୀୟ ଦଳରେ ସାମିଲ ଅଛନ୍ତି ମହା ଏନ୍ସିପି ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ସହିତ କ୍ଷମତାରେ ଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି ଏନ୍ସିପି ଆଜି କହିଛି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର କିଛି ନୂଆ ବିଭାଗ ସୃଷ୍ଟି କରିବାର ଉଦ୍ୟମ କରୁଥିବାରୁ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନରେ ବିଳମ୍ଘ ଘଟୁଛି ଏନ୍ସିପିର ମୁଖ୍ୟ ମୁଖପାତ୍ର ତଥା ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲ୍ଲିକ ମୁମ୍ୟାଇଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି କ୍ଷମତାସୀନ ଦଳଗୁଡ଼ିକ ମଧ୍ୟରେ ବିଭାଗ ବଙ୍କନ ନେଇ ମତପାର୍ଥକ୍ୟ ଥିବାରୁ ବିଳମ୍ବ ଘଟୁଛି ବୋଲି ଗଣମାଧ୍ୟମଗୁଡ଼ିକରେ ଯେଉଁ ସମ୍ଭାଦ ପ୍ରକାଶ ପାଇଛି ତାକୁ ସେ ଖଶ୍ତନ କରିଛନ୍ତି ଶ୍ରୀ ମଲ୍ଲିକ କହିଛନ୍ତି ଆସନ୍ତା ସୋମବାର ଦିନ ବିଭାଗ ବଣ୍ଟନ କରାଯିବାର ସମ୍ଭାବନା ରହିଛି ୱାଲ୍ଡ ବୁକ୍ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ନ୍ତଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ଆଜିଠାରୁ ଆରମ୍ଭ ହୋଇଛି

କେନ୍ଦ୍ର ମାନବସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ନଅଦିନିଆ ପୁସ୍ତକ ମେଳାକୁ ଉଦ୍ଘାଟନ କରି କହିଛନ୍ତି ସାହିତ୍ୟ ଲୋକମାନଙ୍କର ସବୁଠାରୁ ବଡ଼ ବନ୍ଧୁ

ମନ୍ତ୍ରୀ କହିଛନ୍ତି ଭାରତ ସବୁବେଳେ ବିଶ୍ୱଗୁରୁର ଭୂମିକା ଗ୍ରହଣ କରିଆସିଛି ଏବଂ ସମଗ୍ର ବିଶ୍ୱ ଭାରତଠାରୁ ଶିକ୍ଷାଅର୍ଜନ କରିଚାଲିଛି ସେ କହିଛନ୍ତି ବିଶ୍ୱ ଏବେ ସନ୍ତାସବାଦ ଭଳି ବିପତ୍ତିର ସାମ୍ବା କରୁଥିବାବେଳେ ଗାନ୍ଧିଜୀଙ୍କ ପ୍ରଦତ୍ତ ସତ୍ୟ ଓ ଅହିଂସାର ବିଚାରଧାରାକୁ ଅନୁସରଣ କରାଯିବା ଉଚିତ୍

ଆସନ୍ତାକାଲି ସନ୍ଧ୍ୟା ସାତଟା ବେଳେ ଏହି ମ୍ୟାଚ୍ ଆରମ୍ଭ ହେବ